ଜେଇଇ ପରୀକ୍ଷାର୍ଥୀଙ୍କ ପରି ନିଟ୍ ପରୀକ୍ଷାର୍ଥୀଙ୍କର ଥର୍ମାଲ ସ୍କାନିଂ ହେବ

ରାଜ୍ୟସଭାରେ ଏନ୍ଡିଏ ନିକଟରେ ସଂଖ୍ୟାଗରିଷତା ରହିଛି ଏହି କାରଣରୁ ହରିବଂଶଙ୍କ ବିଜୟ ସମ୍ଭାବନା ମଧ ଅଧିକ ରହିଛି ତେବେ ଏଥର ହରିବଂଶଙ୍କୁ ମୁଖ୍ୟମନ୍ତୀ ସମର୍ଥନ କରିବେ କି ନାହିଁ ତାହା ଜଣାପଡିନାହିଁ

ମଣ୍ଡପ ନିକଟରେ ସମସ୍ତ କୋଭିଡ ନାଇକ୍ଷିନ୍ କଟକଣା ପାଳନ କରାଯିବାକୁ ଗାଇଡ୍ଲାଇନ୍ରେ ଉଲ୍ଲେଖ କରାଯାଇଛି

ଏହି ଲଘୁଚାପ ପ୍ରଭାବରେ ରାକ୍ୟରେ ପ୍ରବଳ ବର୍ଷା ହେବାର ସୟାବନା ରହିଧିବା ନେଇ ଭାରତୀୟ ପାଶିପାଗ ବିଭାଗ ପକ୍ଷରୁ ସ୍ଚନା ମିଳିଛି